ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ୍ର ଅନୁମୋଦନକୁ ସ୍ୱାଗତ କରିବା ସହ ଏହାକୁ ଐତିହାସିକ ବୋଲି ବର୍ଷ୍ଣନା କରିଛନ୍ତି

ପିଏମ୍ କୋଶି ମେଗା ବ୍ରିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଶି ନଦୀ ଉପରେ ନିର୍ମିତ ଐତିହାସିକ କୋଶି ରେଳ ମହାସେତୁକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି

ଏହି ଅବସରରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ଥିଲେ

ଦେଶରେ କୋଭିଡ୍ ନାଇଷ୍ଟିନ୍ କଟକଣା ଜାରି ରହିଥିବାବେଳେ ଏହି ବ୍ରିଜ୍ର ନିର୍ମାଣ ଶେଷ କରାଯାଇପାରିଛି ଏହାର ନିର୍ମାଣରେ ପ୍ରବାସୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା

ଏହି ନୂତନ ରେଳ ବ୍ରିକ୍ ସ୍ଥାନରେ ବହୁ ପୂର୍ବରୁ ଏକ ରେଳ ସେତୁ ଥିଲା

କୋଶି ନଦୀର ଗଭୀରତା ଓ ପ୍ରବଳ ଜଳସ୍ରୋତ ଯୋଗୁଁ ପୁଣି ଏକ ନୂତନ ସେତୁ ନିର୍ମାଣ ପାଇଁ ବହୁ ବର୍ଷ ଲାଗିଗଲା ଏହାଛଡା ପ୍ରଧାନମନ୍ତ୍ରୀ ବିହାରର ସୁପାଉଲ୍ ଷ୍ଟେସନ୍ରେ ଏକ ଡିଏମ୍ୟୁ ଟ୍ରେନ୍ର ମଧ୍ୟ ଶୁଭାରମ୍ଭ କରୁଛନ୍ତି ଏହି ଟ୍ରେନ୍ଟି ସହର୍ଷ ଆଦାମ୍ପୁର କୁଫା ସେକ୍କନ ମଧ୍ୟରେ ଚଳାଚଳ କରିବ

ଏହି ଦୁଇଟି ବିଲ୍ ଉପରେ ହୋଇଥିବା ଆଲୋଚନାର ଉତର ଦେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି କେନ୍ଦ୍ର ସରକାର କୁଷକମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶୃତିବଦ୍ଧ ଏବଂ କୃଷିଭିତିକ ଅର୍ଥନୀତିକୁ ସୁଦୃଢ କରିବା ନିମନ୍ତେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ସ୍ୱାମୀନାଥନ୍ କମିଶନ୍ଙ୍କ ରିପୋର୍ଟ୍ର ସୁପାରିଶ ଅନୁଯାୟୀ ସରକାର ଦେଶରେ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢଗୁଣା ବୃଦ୍ଧି କରିଛନ୍ତି ମନ୍ତ୍ରୀ କହିଛନ୍ତି ଏହି ପ୍ରସ୍ତାବିତ ଆଇନ୍ ବିରୁଦ୍ଧରେ ବିରୋଧୀଦଳ ଗୁଡିକର ବିରୋଧ କେବଳ କାନ୍ଥନିକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ଏହି ବିଲ୍କୁ ବିରୋଧ କରୁଥିବା କଂଗ୍ରେସର ତୀବ୍ର ସମାଲୋଚନା କରି ସେ କହିଛନ୍ତିକ୍ଷିଜାତ ଉତ୍ପାଦ ବଜାର କମିଟି ନିୟମରେ ସଂଶୋଧନ କରି କୃଷି ଉତ୍ପାଦର ଆନ୍ତଃରାଜ୍ୟ ପରିବହନକୁ ଅନୁମତି ପ୍ରଦାନ ନିମନ୍ତେ ଏହି ଦଳ ପନ୍ଜାବ ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦେଇଥିଲା ଶ୍ରୀ ତୋମାର କହିଛନ୍ତି ଯେଉଁ ନେତାମାନେ ପୂର୍ବରୁ ଏହି ବିଲ୍ର ସୁଫଳକୁ ସମର୍ଥନ କରୁଥିଲେ ଏବେ ସେମାନେ ରାଜନୈତିକ ଫାଇଦା ପାଇଁ ସଂସଦରେ ଏହାର ବିରୋଧ କରୁଛନ୍ତି ଏହି ଐତିହାସିକ ଆଇନ୍ କୃଷି ଏବଂ କୃଷି ଉତ୍ପାଦ କ୍ଷେତ୍ରରୁ ଇନ୍ସପେକ୍ଟର ରାଜ୍ ଓ ଲାଇସେନ୍ସ୍ ରାଜ୍ର ଅନ୍ତ ଘଟାଇବ ମନ୍ତ୍ରୀଙ୍କ ଉତର ପରେ କଂଗ୍ରେସ ଆର୍ଏସ୍ପି ଏବଂ ଅନ୍ୟାନ୍ୟ ବିରୋଧି ଦଳ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ପିଏମ୍ ଓେଲକମ୍ ଫାର୍ମ ବିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି କୃଷି ସମ୍ପର୍କିତ ବିଲ୍ ଲୋକସଭାର ଅନୁମୋଦନ ହାସଲ କରିବାକୁ ସ୍ୱାଗତ କରିବା ସହ ଏହାକୁ ଐତିହାସିକ ଭାବେ ବର୍ଣ୍ଣନା କରିଛନ୍ତି ସେ କହିଛନ୍ତି କୃଷିଭିତିକ ସଂସ୍କାର ବିଲ୍ ଦେଶର କୃଷକ ଓ କୃଷିକ୍ଷେତ୍ର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ସେ କହିଛନ୍ତି ଏହି କୃଷିଭିତିକ ସଂସ୍କାରଗୁଡିକ କୁଷକମାନଙ୍କୁ ସେମାନଙ୍କ ଉତ୍ପାଦ ବିକ୍ରୀ କରିବା ପାଇଁ ନୂତନ ସୁଯୋଗ ପ୍ରଦାନ କରିବ ଯାହାଦ୍ୱାରା ସେମାନଙ୍କ ଲାଭ ବୃଦ୍ଧି ପାଇବ ଏହି ବିଲ୍ଗୁଡିକ ଦେଶର କୁଷକମାନଙ୍କୁ ସଶକ୍ତ କରିବା ସହ ସେମାନେ କିପରି ଆଧୁନିକ ଜ୍ଞାନକୌଶଳର ଲାଭ ଉଠାଇପାରିବେ ତାହା ସୁନିଶ୍ଚିତ କରିପାରିବ ସେ କହିଛନ୍ତି ନୂତନ ଆଇନ୍ରେ ଥିବା ବ୍ୟବସ୍ଥାକୁ ନେଇକୃଷକମାନଙ୍କ ମନରେ ଭ୍ରାନ୍ତି ସୃଷ୍ଟି କରିବା ପାଇଁ ଅନେକ ଶକ୍ତି ଉଦ୍ୟମ କରୁଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ସରକାରୀ କ୍ରୟ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଏହି ବିଲ୍ କୃଷକମାନଙ୍କୁଅଧିକ ବିକ୍ସ ଯୋଗାଇବା ସହ ସେମାନଙ୍କୁ ଅତିରିକ୍ତ ସ୍କରକ୍ଷା ପ୍ରଦାନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନମ୍ଭନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଦେଶରେ ନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଉଛି

ସେପ୍ଟେମ୍ଭର ଦୁଇ ତାରିଖରେ ହସ୍ପିଟାଲରେ ଭର୍ତ୍ତି ସମୟରେ ସେ କୋଭିଡ ନାଇଷ୍ଟିନରେ ସଂକ୍ରମିତ ଥାଇ ଗୁରୁତର ଅସୁସ୍ଥ ଥିଲେ

ପେଶାରେ ଜଣେ ଆଇନ୍ଜୀବୀ ସହ ସେ ବିଜେପିର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ ଏଥିସହ କର୍ଣ୍ଣାଟକ ପଛୁଆବର୍ଗ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ଅଶୋକ ଗସ୍ତିଙ୍କ ବିୟୋଗରେ ବିୟୋଗରେ ରାଜ୍ୟସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ କହିଛନ୍ତି ସେ ଜଣେ ଉହର୍ଗୀକୃତ ସମାଜସେବୀ ଓ ଦକ୍ଷ ସାଂସଦ ଥିଲେ

ଶ୍ରୀ ଗୋୟଲ କହିଛନ୍ତି ଏହାଦ୍ୱାରା ସହଜରେ ବ୍ୟବସାୟ ଅଧିକ ପରିବ୍ୟାପ୍ତ ହେବାସହ ପୁଂଜିନିବେଶ ଆୟ ଓ ନିଯୁକ୍ତି କ୍ଷେତ୍ର ଅଭିବୃଦ୍ଧିକୁ ଏହା ବହୁମାତ୍ରାରେ ସହାୟକ ହେବ ତେବେ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପ୍ରଂଜିନିବେଶ ପ୍ରକ୍ୟା କାତୀୟ ସ୍ୱରକ୍ଷା ଯାଂଚ୍ ନିୟମ ଦେଇ ଗତି କରିବାକୁ ପଡିବ